ବିଜେପି କର୍ମକର୍ତ୍ତାମାନେ ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ସମସ୍ତ ବ୍ଲକ ଓ ପୌରାଞ୍ଚଳ କାର୍ଯ୍ୟାଳୟରେ ବିଷୋଭ ପ୍ରଦର୍ଶନ କରିଥିଲେ

ବିଭିନ୍ନ ଯୋଜନାରେ ରାଜ୍ୟର ବିକାଶ ପାଇଁ କେଦ୍ରର ମୋଦି ସରକାର ରାକ୍ୟଗୁଡ଼ିକୁ ପର୍ଯ୍ୟାପ୍ତ ପରିମାଣର ଅନୁଦାନ ଯୋଗାଇ ଦେଉଛନ୍ତି

ବିଭିନ୍ନ ବିଷୟବସ୍କୁ ଏବଂ ପ୍ରସଙ୍ଙ ଉପରେ ଶ୍ରୀ ମୋଦି ଜନସାଧାରଣଙ୍କ ସହିତ ନିଜର ମନକଥା ବାଣ୍ଣିବାପାଇଁ ଆଶା କର୍ବଛନ୍ତି

ସଞ୍ଞୟ ବେହେରା ସମ୍ପାଦକ ଭାବେ ନିର୍ବାଚିତ ହେଇଥିବାବେଳେ ପଙ୍କଜଲୋଚନ ମହାନ୍ତି ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି

ସେହିପରି ମେହତାବ ଖାଁ ଯୁଗ୍ଗ ସମ୍ପାଦକଭାବେ ନିର୍ବାଚିତ ହୋଇଥିବା ସ୍ଟଚନା ମିଳିଛି